ଏହି ଅପ୍ରିକାଲ୍ ଫାଇବର ଚେନ୍ସାଇକୁ ପୋର୍ଟ ବ୍ଲେୟର ସହ ସଂଯୋଗ କରିବ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ ଏହି ଅପ୍ରିକାଲ୍ ଫାଇବର ମଧ୍ୟ ପୋର୍ଟ୍ ବ୍ଲେୟର୍କୁ ସ୍ୱରାଜ ଦ୍ୱୀପ ଲିଟିଲ୍ ଆଣ୍ଡାମାନ୍ କାର୍ ନିକୋବର କମୋର୍ତ୍ତା ଗ୍ରେଟ୍ ନିକୋବର ଲବଙ୍ଗ ଦ୍ୱୀପ ଓ ରଙ୍ଗତ୍ ସହ ସଂଯୋଗ କରିବ ଏହି ଅପ୍ଚିକାଲ୍ ଫାଇବର ସଂଯୋଗ ବ୍ୟବସ୍ଥା ଦ୍ୱାରା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଦ୍ରୁତ ଲ୍ୟାଣ୍ଡଲାଇନ୍ ଓ ମୋବାଇଲ୍ ଫୋନ୍ ସେବା ସମ୍ଭବ ହେବ ବର୍ତ୍ତମାନ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଟେଲି ଯୋଗାଯୋଗ ସେବା ବହୁତ ଦୁର୍ବଳ ରହିଛି ଯେଉଁଥିପାଇଁ ମୁଖ୍ୟ ଭୂଭାଗ ସହ ଅନ୍ୟ ଅଞ୍ଚଳଗୁଡ଼ିକ ଯୋଗାଯୋଗ କରିବାରେ ଅସୁବିଧା ଦେଖା ଦେଉଛି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବ୍ରଡ୍ବ୍ୟାଣ୍ଡ ସଂଯୋଗ ସ୍ଥାପନ ହେବା ପରେ ସେଠାରେ ଟେଲି ଯୋଗାଯୋଗ ସେବାରେ ଉନ୍ନତି ଘଟିବା ସହିତ ପର୍ଯ୍ୟଟନକୁ ପ୍ରୋହାହନ ମିଳିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଉତ୍ତମ ଯୋଗାଯୋଗ ସେବା ଦ୍ୱାରା ସେଠାରେ ଇ ପ୍ରଶାସନ ମଧ୍ୟ ସନ୍ଥବ ହେବ

ଆହତମାନଙ୍କୁ ତୁରନ୍ତ ହସ୍କିଟାଲରେ ଭର୍ତ୍ତି କରାଯାଇଛି ସେମାନଙ୍କ ମଧ୍ୟରେ କେତେକଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିବା ସହିତ କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍ଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ଶ୍ରୀ ମୋଦୀ ପ୍ରତିଶ୍ରତି ଦେଇଛନ୍ତି ସ୍ପରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଚ୍ଛନ୍ତି ପିଏମ୍ ଏଜୁକେଶନ୍ ପଲିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜାତୀୟ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ଦିଗରେ ଏକ ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ ଜାତୀୟ ଶିକ୍ଷାନୀତିର ଉଦ୍ଘାଟନୀ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଏହାର ସମ୍ପର୍ଣ୍ଣ କାର୍ଯ୍ୟକାରୀତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏହା ପ୍ରକୃଷ୍ଣ ସମୟ ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଶିକ୍ଷା ବ୍ୟବସ୍କା ଆନ୍ତର୍ଜାତିକ ସ୍ତରର ଶିକ୍ଷା ବ୍ୟବସ୍କାର ସମକକ୍ଷ ହେବା ଆବଶ୍ୟକ ଛାତ୍ରଛାତ୍ରୀ ଓ ଯୁବପୀଢ଼ି ବିଶ୍ୱସ୍ତରର ନାଗରିକ ହେବା ପାଇଁ ପ୍ରୟାସ କରିବା ସହିତ ନିଜର ମୂଳଦୁଆକୁ ସଦାସର୍ବଦା ମନେ ରଖିବା ଉଚିତ୍ ଆଞ୍ଚଳିକ ଭାଷାର ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପ୍ରାରମ୍ଭିକ ସ୍ତରରେ ବିଶେଷ ଭାବେ ସହାୟକ ହୋଇଥାଏ ସେଥିପାଇଁ ସେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବେ ସ୍ବଚନା ଓ ବିଷୟବସ୍ତୁ ଅଧିକ ମାତ୍ରାରେ ଉପଲହ୍ଧ ଥିବାରୁ ଛାତ୍ରଛାତ୍ରୀମାନଙ୍କ ଉପରୁ ବୋଝ ହ୍ରାସ କରାଯିବା ଉଚିତ୍ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଉତ୍ତମ ମାନବ ପ୍ରସ୍ତୁତ କରିବା ହେଉଛି ଶିକ୍ଷାର ମଳ ଉଦ୍ଦେଶ୍ୟ ଅଧିକ ବିକଶିତ ଭାରତ ପାଇଁ ଦ୍ରତ ସଂସ୍କାର ସକାଶେ ଆହ୍ପାନ କରି ଶ୍ରୀ ମୋଦୀ କହିଛନ୍ତି ଉତ୍କଣ୍ଠା ଓ ପ୍ରତିଶ୍ରତିବଦ୍ଧତା ଭିତ୍ତିକ ଜୀବନ ଆପଣେଇବା ଦିଗରେ ଛାତ୍ରଛାତ୍ରୀମାନେ କାର୍ଯ୍ୟକରିବା ଉଚିତ୍ ଏନ୍ଇପିରେ ଶିକ୍ଷକମାନଙ୍କୁ ଶିକ୍ଷା ଦେବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି ଏବଂ ଶିକ୍ଷକମାନେ ହିଁ ଛାତ୍ଛାତ୍ୱୀଙ୍କ ମଧ୍ୟରେ ଜ୍ଞାନର ଆଲୋକ ଭରିପାରିବେ ଏନ୍ଇପି ଉପରେ ଥିବା କିଛି ସନ୍ଦେହ ବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ଉଚ୍ଚତର ଶିକ୍ଷା ଏବେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ମୁକ୍ତ ହୋଇପାରିଛି ଏବଂ ଏଶିକି ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ପରିବର୍ତ୍ତନର ସ୍ୱାଧୀନତା ପାଇ ପାରିବେ ଅନ୍ଧେଷଣ ବିଶ୍ଳେଷଣ ଏବଂ ପର୍ଯ୍ୟାଲୋଚନା ଭିଭିକ ଶିକ୍ଷା ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ ସୁଦୀର୍ଘ ମାନସ ମନ୍ତୁନ ପରେ କିଭଳି ଏହି ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ପ୍ରଧାନମନ୍ତ୍ରୀ ତାର ଉଲ୍ଲେଖ କରିଛନ୍ତି

କୋଭିଡ୍ ସଂକ୍ରମଣ ପରଠାରୁ ଏ ମଧ୍ୟରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

କୁନିକାଲ୍ ରେଜିଷ୍ଟ୍ରେସନ୍ ସରକାର କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କର ପଞ୍ଜିକରଣ ପାଇଁ ଜାତୀୟ କ୍ଲିନିକାଲ୍ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ଏହି ପଞ୍ଜିକରଣର ମିଳ ଲକ୍ଷ୍ୟ ହେଉଛି ସଂକ୍ରମିତମାନଙ୍କ ବିଷୟରେ ସବିସ୍ତୃତ ତଥ୍ୟ ସଂଗ୍ରହ କରି ରଖିବା ଯାହା ଚିକିହା ଗବେଷଣା ନିୟମ ପ୍ରଣୟନ ଓ ନୀତି ନିର୍ଦ୍ଧାରଣରେ ସାହାଯ୍ୟ କରିପାରିବ

ଏଥିପାଇଁ ତଥ୍ୟ ସଂଗ୍ରହ ବର୍ଷେ ମଧ୍ୟରେ କରାଯିବ ଓ ପ୍ରତ୍ୟେକ କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କୁ ଏଥିରେ ପଞ୍ଜିକୃତ କରି ରଖାଯିବ ଆଇସିଏମ୍ଆର୍ କୋଭିଡ୍ ହସ୍କିଟାଲ୍ ଓ କୋଭିଡ୍ ହେଲ୍ଥ ସେଣ୍ଟରଗୁଡ଼ିକଠାରୁ ଏଥିପାଇଁ ଇଚ୍ଛାପତ୍ର ମଗାଇଛନ୍ତି ୱାନ୍ ନେସନ୍ ୱାନ୍ ରାସନ୍ ଏକ ଦେଶ ଏକ ରାସନକାର୍ଡ ଯୋଜନାକୁ ଅବିଳୟେ ଲାଗୁ କରିବା ପାଇଁ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି

ଏହି ଟ୍ରେନ୍ ମହାରାଷ୍ଟ୍ରର ଦେବଲାଲି ରେଳ ଷ୍ଟେସନ୍ରୁ ବିହାରର ଦାନାପୁର ରେଳଷ୍ଟେଳନ୍ ଅଭିମୁଖେ ସାମଗ୍ରୀ ବହନ କରି ଯାତ୍ରା କରିଛି କିଶାନ୍ ଟ୍ରେନ୍ରେ ଫଳ ଓ ପନିପରିବାମାନ ପଠାଯାଇଛି ଓ ଏହା ବିଭିନ୍ନ ଷ୍ଟେସନ୍ରେ ରହି ରହି ଯାତ୍ରା କରୁଛି

ଯେଉଁସବୁ ଷ୍ଟେସନ୍ରେ ଏହି ଟ୍ରେନ୍ ରହଣି କରୁଛି ସେଗୁଡ଼ିକ ମଧ୍ୟରେ ନାଶିକ୍ ରୋଡ୍ ମାନ୍ମାଡ୍ ଜଲଗାଓଁ ଭୂଷାବଳ ଦୁରହାନ୍ପୁର ଖଣ୍ଡୱା ଇତାର୍ସି ଜବଲପୁର ସତ୍ନା କାଟନୀ ମାଶିକପୁର ପ୍ରୟାଗରାଜ ଛେଓକି ଦିନ୍ଦୟାଲ୍ ଉପାଧ୍ଘାୟ ନଗର ଓ ବକ୍କାର ରହିଛି

ଏହି ଅବସରରେ ଉଦ୍ବୋଧନ ଦେଇ କୃଷି ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି କିଶାନ୍ ଟ୍ରେନ୍ କୃଷକମାନଙ୍କ ପାଇଁ ସମୃଦ୍ଧିର ଦ୍ୱାର ଖୋଲିଦେବ ସେ କହିଛନ୍ତି କୃଷିଜାତ ସାମଗ୍ରୀଗୁଡ଼ିକର ପରିବହନ ପାଇଁ ବଜେଟ୍ରେ କିଶାନ୍ ଟ୍ରେନ୍ ବିଷୟରେ ଘୋଷଣା କରାଯାଇଥିଲା କରୋନା ସଂକ୍ରମଣ ଯୋଗୁଁ ସମସ୍ତ ବିକାଶମୂଳକ କାର୍ଯ୍ୟଗୁଡ଼ିକ ବନ୍ଦ ରହିଥିବା ବେଳେ କୃଷକମାନେ ସେମାନଙ୍କ କାର୍ଯ୍ୟ ବନ୍ଦ ରଖିନଥିଲେ ଏହାର ଫଳସ୍ପର୍ ପ ଦେଶରେ କୃଷି କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହୋଇନଥିଲା ରେଳ ମନ୍ତ୍ରଣାଳୟକୁ ଏଥିପାଇଁ ଧନ୍ୟବାଦ ଜଣାଇ ଶୀ ତୋମର କହିଛନ୍ତି କୋଭିଡ୍ ସଂକମଣ ସମୟରେ ଦେଶରେ ଖାଦ୍ୟଶସ୍ୟର କୌଣସି ଅଭାବ ଦେଖାଦେଇ ନାହିଁ